ନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ଏବଂ ଶ୍ରୀକ୍ଷେତ୍ରରେ ଆଉ ଦିନକ ପରେ ବାହୁଡାଯାତ୍ରା

ସଟ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି

ଉଭୟ କୋରୋନା ଯୋବ୍ଧା ଭାବେ କଟକର ଆଚାର୍ଯ୍ୟ ହରିହର ଆଞଳିକ କର୍କଟ ଗବେଷଣା ପ୍ରତିଷାନରେ କାମ କର୍ଥିବା ସ୍ଚନା ଦିଆଯାଇଛି ସେମାନଙ୍କୁ କୋଭିଡ୍ ହସ୍ଚିଟାଲ୍ରେ ଭର୍ଭି କରାଯାଇଛି

ପ୍ରଶାସନ ପକ୍ଷରୁ ରଥଯାତ୍ରା ଭଳି ବାହୁଡ଼ାଯାତ୍ରାର ମଧ୍ଧ ଶୃଙ୍ଖଳିତ ଆୟୋଜନ ଉପରେ ଗୁରୁତ୍ ଦିଆଯାଇଛି ବାହୁଡା ଯାତ୍ରାରେ ଅଂଶ ଗ୍ରହଣ କରିବାକୁ ଥିବା ସମସ୍ତ ସେବକ ପୋଲିସ ଓ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଲୋକଙ୍କ କରୋନା ଲାଗି ସ୍ୱାବ୍ ପରୀକ୍ଷା କରାଯାଇଥିବା ସ୍ଚନା ମିଳିଛି ଅନ୍ୟପକ୍ଷରେ ଏବେ ଚତୁର୍କ୍ଷାମୂର୍ଭି ଗୁଖିଚା ମନ୍ଦିରସ୍ଥିତ ଆଡପ ମଣ୍ଡପ ଉପରେ ପୂଜା ପାଉଛନ୍ତି

ସେହିପରି ସୁନ୍ଦରଗଡ଼ ବଲାଙ୍ଗିର ବରଗଡ଼ ସୁବର୍ଷପୁର ସମ୍ୟଲପୁର ଦେବଗଡ଼ କେନୁଝର ମୟରଭଞ୍ ଅନୁଗୁଳ ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି